ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ଠିକ୍ କରି ଲୋକମାନଙ୍କୁ ସେବା ପ୍ରଦାନ କରିବାକୁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଗୃହରେ ଦାବି କରିଛନ୍ତି ଏ ନେଇ ଶକ୍ତିମନ୍ତୀଙ୍କୁ ନିର୍ଦ୍ଦେଶ ଦେବାକୁ ସେ ବାଚସ୍ୱତିଙ୍କୁ ଅନୁରୋଧ କରିଥିଲେ

ରାକ୍ୟ ଜଳ ସମ୍ମଦ ମନ୍ତୀ ରଘୁନନ ଦାସ ଗୂହରେ ବିଭ୍ରାତ୍ତିକର ତଥ୍ୟ ଦେଇଥିବା ଅଭିଯୋଗ କରି ତାଙ୍ଙ ବିରୁଦ୍ଦରେ ସ୍ୱାଧ୍ଧକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା

ଏହି ଅବସରରେ ମୁଖ୍ୟମନ୍ତୀ କହି ଛନ୍ତି ଯେ ବିଜେଡି ଜିତିବା ପାଇଁ ନିର୍ବାଚନ ଲଢେ ନାହିଁ

ଆକି ସେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି

ଅନ୍ୟପକ୍ଷରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମହିଳା ହକିରେ ସମ୍ୟଲପୁର ବିଶ୍ୱବିଦ୍ୟାଳୟ ସେମିଫାଇନାଲ୍କୁ ଉନ୍ନିତ ହୋଇଛି

ସାଇଛିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଜରିଆରେ ଘଟଣାର ତଦନ୍ତ ଚାଲ୍ପ ରହିଛି

ତାଙ୍କୁ ବୁଲା ବଡ଼ମେଡିକାଲ୍ରେ ଭର୍ତି କରାଯାଇଛି

ତେବେ ପଣ୍କିମ ଓଡ଼ିଶାରେ ଏହାର ପ୍ରଭାବ ରହିଥିବା ଦେଖାଦେଇଛି